ଶ୍ରୁକ୍ରବାରଦିନ ଭୋଟଗ୍ରହଣ ହେବ

ମାଇକେଲଙ୍କ ଓକିଲ ବିଚାରବିଭାଗୀୟ ହାକ୍ଷତକୁ ପଠାଇବା ପାଇଁ ଦାବି କରିଥିଲେ ଖ୍ରୀଷ୍ଟିଆନ ମାଇକେଲଙ୍କୁ ଗତକାଲି ରାତିରେ ସଂଯୁକ୍ତ ଆରବ ଏମିରେଟ୍ରୁ ପ୍ରତ୍ୟାର୍ପଣ କରାଯାଇ ନୃଆଦିଲ୍ଲୀକୁ ଅଣାଯାଇଥିଲା ଏବଂ ଆଜି ଅପରାହୁରେ ତାଙ୍କୁ ସ୍ୱତନ୍ତ୍ର ସିବିଆଇ ବିଚାରପତି ଅରବିନ୍ଦ କୁମାରଙ୍କ ଆଗରେ ହାକର କରାଯାଇଥିଲା ମାଇକେଲଙ୍କ ପକ୍ଷର୍ ଏକ ଜାମିନ ଆବେଦନ ଆଗତ କରାଯାଇଛି ଅଭିଯୋଗପତ୍ର ସମେତ ସବୁ ପ୍ରମାଣପତ୍ରଗୁଡିକ ମାଇକେଲଙ୍କୁ ଦେବା ଲାଗି କୋର୍ଟ ସିବିଆଇକୁ ପରାମର୍ଶ ଦେଇଛନ୍ତି

ରେପରେଟ୍ ହେଉଛି ବ୍ୟାଙ୍କଗୁଡିକ ରିକର୍ଭ ବ୍ୟାଙ୍କ ଦେଉଥିବା ଅର୍ଥ ଉପରେ ସୁଧହାର ଏବଂ ବ୍ୟାଙ୍କଗୁଡିକରୁ ରିଜର୍ଭ ବ୍ୟାଙ୍କ ନେଇଥିବା ଋଣ ଉପରେ ଦେଉଥିବା ସୁଧ ହେଉଛି ରିଭର୍ସ ରେପରେଟ

ଖାଦ୍ୟ ସାମଗ୍ରୀର ମୂଲ୍ୟ ଓ ଆନ୍ତର୍ଜାତୀୟ ଅଶୋଧିତ ତେିଳ ମୂଲ୍ୟ ହ୍ରାସ ପାଇବା ଯୋଗୁଁ ମୁଦ୍ରାସ୍କୀତି ହ୍ରାସ ପାଇବ ବୋଲି ରିଜର୍ଭ ବ୍ୟାଙ୍କ ଅନୁମାନ କରିଛି

ନାଇଡୁ ବିଜୟୱାଡା ଉପରାଷ୍ଟ୍ରପତି ଏମ ଭେଙ୍କୟାନାଇଡୁ କହିଛନ୍ତି ଲୋକ ପ୍ରତିନିଧିମାନେ ବିରୋଧୀମାନଙ୍କ ବିରୁଦ୍ଧରେ ଅସମ୍ମାନଜନକ ମନ୍ତବ୍ୟ ଦେବା ଉଚିତ ନୁହେଁ ପ୍ରତିପକ୍ଷମାନଙ୍କୁ ସମାଲୋଚନା କଲାବେଳେ ରାଜନୈତିକ ନେତାମାନଙ୍କ ଦ୍ୱାରା ଆପଭିଜନକ ଭାଷା ବ୍ୟବହାର ପ୍ରତି ଉଦ୍ବେଗ ପ୍ରକାଶ କରି ଶ୍ରୀ ନାଇଡୁ କହିଛନ୍ତି ଏହାଦ୍ୱାରା ଲୋକପ୍ରତିନିଧିମାନଙ୍କ ପ୍ରତି ଲୋକମାନଙ୍କ ମନରେ ଖରାପ ଧାରଣା ସୃଷ୍ଟି ହେବ ଫଳରେ ସେମାନଙ୍କର ସମ୍ମାନଳ କ୍ଷୂର୍ଣ୍ଣ ହେବ ଆନ୍ଦ୍ରପ୍ରଦେଶର ବିଜୟଓ୍ୱାଡାଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ନିର୍ବାଚନକୁ ଆଖିଆଗରେ ରଖି ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ନ ଦେବାକୁ ଶ୍ରୀ ନାଇଡୁ ରାଜନୈତିକ ଦଳଗୁଡିକୁ ପରାମର୍ଶ ଦେଇଛନ୍ତି

ଟୁଇଟ୍ କରି ଶ୍ରୀ ମୋଦି କହିଛନ୍ତି ଭାରତୀୟ ମହାକାଶ କାର୍ଯ୍ୟକ୍ରମରେ ଏହା ଏକ ବଡ ସଫଳତା ଏବଂ ଦୁର୍ଗମ ଅଞ୍ଚଳର ଫଟୋଚିତ୍ର ଓ ତଥ୍ୟ ପଠାଇବାରେ ଏହି ଉପଗ୍ହ ଅତ୍ୟନ୍ତ ପାରଙ୍ଗମ ହୋଇଥିବାରୁ କୋଟି କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିପାରିବ ଲକ୍ଷ୍ୟ ହାସଲ ସଫଳତା ଓ ଉଚ୍ଚସ୍ତର ସ୍ଥାପନ କରିବାରେ ଭାରତୀୟ ବୈଜ୍ଞାନିକମାନଙ୍କର ଗବେଷଣାତ୍ମକ କାର୍ଯ୍ୟକ୍ତ ସେ ପ୍ରଶଂସା କରିଛନ୍ତି ସେମାନଙ୍କର ଏହି ସଫଳତାରୁ ଅନ୍ୟମାନେ ଅନୁପ୍ରାଣିତ ହେବେ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି

ଜନସାଧାରଣ ବ୍ୟାଗବ୍ରିଭକେସ୍ ପ୍ୟାକେଟ ମୋବାଇଲ ଫୋନ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ସଂସଦର ଭବନକୁ ନେଇ ଯାଇପାରିବେ ନାହିଁ ପିଟିଆଇ ବିଲ୍ଫି ସମ୍ମୁଖରେ ସ୍ଥାପନ କରାଯାଉଥିବା ଆୟେଦକର ପ୍ରତିଷ୍ଠାନ ଷ୍ଟଲରେ ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ସାମଗ୍ରୀ ରଖିପାରିବେ

କେ ଆଣ୍ଡ କେ ସିଜ୍ଫାୟାର ଉତ୍ତର କାଶ୍ମୀର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ଉରି ସେକ୍ନରରେ ଭାରତୀୟ ସେନାଛାଉଣୀ ଉପରକୁ ପାକିସ୍ତାନ ସୈନ୍ୟମାନେ ଗୁଳି ବର୍ଷଣ କରିବାରୁ ଜଣେ ଯବାନ ଆହତ ହୋଇଛନ୍ତି ନିରାପତ୍ତା ସୂତ୍ରରୁ ଜଣାପଡିଛି କମଲକୋର୍ଟସ୍ଥିତ ନିୟନ୍ତ୍ରଣ ରେଖାରେ ପାକିସ୍ଥାନ ପକ୍ଷରୁ ପୁଣି ଅସ୍ତ୍ରବିରତି ଲଙ୍ଗନ କରାଯାଇଛି ଭାରତୀୟ ଯବାନମାନଙ୍କ ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି ଏସସି ସିବିଆଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ କହିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶ ରାକେଶ ଅସ୍ତାନାଙ୍କ ମଧ୍ୟରେ କନ୍ଦଳ ପଦାକୁ ଆସିବା ଦ୍ୱାରା ଦେଶର ସମ୍ଭ୍ରାନ୍ତ ଅନୁସନ୍ଧାନକାରୀ ସଂସ୍ଥା ଲୋକହସା ହୋଇଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡୀପୀଠ ଆଗରେ ଆଟର୍ଣ୍ଣି ଜେନେରାଲ କେକେ ବେଣ୍ରଗୋପଳ କହିଛନ୍ତି ଏହି ଦ୍ଇଇ ଅଧିକାରୀମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ସିବିଆଇ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି ଓ ଏହି ପ୍ରତିଷ୍ଠାନର ମାନସମ୍ମାନ କ୍ଷର୍ଣ୍ଣ ହୋଇଛି ଦେଶର ଏହି ସମ୍ଭ୍ରାନ୍ତ ପ୍ରତିଷ୍ଠାନ ପ୍ରତି ଜନ ସାଧାରଣଙ୍କ ଆସ୍ଥା ଅତ୍ତ୍ବ ରଖିବା କେନ୍ଦ୍ର ସରକାରଙ୍କର ମୂଳଲକ୍ଷ୍ୟ ପରେ ସଲିସିଟର କ୍ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ରୀୟ ଭିଜିଲାନ୍ କମିଶନ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ ଏହା ପରେ ଶୁଣାଣି ଶେଷ କରି ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ଗୁରୁବାର ଦିନକୁ ଧାର୍ଯ୍ୟ କରିଛନ୍ତି ଓଡିଶା କରୋକନ୍ କ୍ଷ୍ଟ୍ରୋଲ କେନ୍ଦ୍ର ପଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପାରାଦୀପ ବନ୍ଦର ପୂର୍ବଭାରତର ପ୍ରବେଶପଥ ହେବାକୁ ଯାଉଛି ଭୁବନେଶ୍ୱରଠାରେ ତିନିଦିନିଆ କାତୀୟ ଅବକ୍ଷୟ ନିୟନ୍ତ୍ରଣ ସମ୍ମିଳନୀକୁ ଆଜି ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି ଦେଶର ପଶ୍ଚିମାଞ୍ଚଳ ସହ ସମାନଭାବେ ପୂର୍ବାଞ୍ଚଳର ପ୍ରଗତି ହେଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ସେ କହିଛନ୍ତି ଆଗାମୀ ଦୁଇବର୍ଷ ଭିତରେ ଭାରତ ବିଶ୍ୱରେ ସର୍ବବୃହତ୍ ଶକ୍ତି ଉପଭୋକ୍ତା ରାଷ୍ଟ୍ରଭାବେ ମୁଣ୍ଡ ଟେକିବ ଏଣୁ ଉତ୍ପାଦନରୁ ବିତରଣ ପର୍ଯ୍ୟନ୍ତ ଅବକ୍ଷୟ ଘଟିବ ଏହି ଅବକ୍ଷୟକୁ ନିୟନ୍ତ୍ରଣ କରିବା ଦିଗରେ ଉପାୟ ଖୋଜି ବାହାର କରିବା ପାଇଁ ଏହି ସମ୍ମିଳନୀର ମୂଳଲକ୍ଷ୍ୟ ଶିଳ୍ପପତି ବୈଜ୍ଞାନିକ ଓ ପେସାଦାର ବିଶେଷଜ୍ଞମାନଙ୍କ ମଧ୍ୟରେ ଭାବବିନିମୟ ପାଇଁ ଏହି ସମ୍ମିଳନୀ ଏକ ମଞ୍ଚ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି

ବିଶ୍ୱରେ ଏକନମ୍ଭର ଟେଷ୍ଟ ଟିମ୍ ମାନ୍ୟତା ହାସଲ କରିବା ପରେ ଭାରତ ଏହି ଟେଷ୍ଟ ସିରିଜ ଖେଳ୍ଚ୍ଚିଛି